ଏହି ସମୟ ମଧ୍ଧରେ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି

ଏହାପରେ ରାତ୍ରିକାଳୀନ କର୍ପ୍ୟୁ ବଳବତ୍ତର ରହିବ

କକ୍ଷେନ୍ମେକ୍କ କୋନ୍ ଅଞ୍ଞଳଗୁଡ଼ିକରେ ନମୁନା ସଂଗ୍ରହକୁ ବୃଦ୍ଧି କରାଯାଇଛି ଚାରୋଟି ମୋବାଇଲ୍ ୟୁନିଟ୍ ଏବଂ ଚାରୋଟି ଚିହ୍ଟ ହୋଇଥିବା କେନ୍ଦ ଏଥିପାଇଁ କାର୍ଯ୍ୟ କରୁଛନ୍ତି

ଏହାକୁ ଦୃଷ୍କିରେ ରଖି ଆସନ୍ତାକାଲି ଏବଂ ମଙ୍ଗଳବାର ସିଆଲଦା ଭୁବନେଶ୍ୱର ଦୁରନ୍ତ ସେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି

ମାଲକାନଗିରି କଳାହାଣ୍ଡି ସ୍ୟଲପୁର ଝାରସୁଗୁଡ଼ା ସୁବର୍ଷପୁର ବରଗଡ଼ ବୌଦ୍ଧ ବଲାଙ୍ଗୀର ଦେବଗଡ଼ ଅନୁଗୁଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ